ଏ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡ଼ୁ ଏଥିରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ

ଏଥର ଶିଖର ସମ୍ମିଳନୀରେ ବିଷୟବସ୍ତୁ ରହିଛି 'ବିଶ୍ୱ ଅଶୀଦାରୀ ଓ ବିଶ୍ୱ ସମସ୍ୟା' ଶିଖର ବାର୍ତ୍ତାରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଯୋଗାଯୋଗ ସ୍ଥାପନ ବାଶିଜ୍ୟ କାରବାର ପୁଞ୍ଜି ନିବେଶ ନିରନ୍ତର ବିକାଶ ଜଳବାୟୁ ପରିବର୍ତ୍ତନ ଆତଙ୍କବାଦ ଦେଶାନ୍ତର ସାଇବର୍ ସ୍ୱେସ୍ ଓ ସାମୁଦ୍ରିକ ଅଞ୍ଚଳ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି

ଏହାଛଡ଼ା ୟୁରୋପୀୟ ୟୁନିୟନ୍ର ବରିଷ୍ଣ ପଦାଧିକାରୀ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରସଂଘ ଆସିଆନ୍ର ମହାସଚିବ ମଧ୍ୟ ଏଥିରେ ଭାଗ ନେଉଛନ୍ତି ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ଉଦ୍ଘାଟନ ଉହବରେ ଯୋଗଦେବା ସହ ସମ୍ମିଳନୀ ଅବସରରେ ବିଭିନ୍ନ ଦେଶର ସରକାରୀ ଓ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥଜଡ଼ିତ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ହିଛି ଏହାଛଡ଼ା ସେ ୱିଲ୍ରିଜିକ୍ଠାରେ ଥିବା କୈନ ସଂସ୍କୃତି କେନ୍ଦରେ ଭାରତୀୟ ବଂଶୋଭବଙ୍କ ଉଦ୍ବୋଧନ ଦେବାର କାର୍ଯ୍ୟକ୍ମ ରହିଛି ମୋଦି ଲଙ୍କା ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଳ ସିରିସେନ ଗତକାଲି ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଓ ପୂର୍ବତନ ପ୍ରତିରକ୍ଷା ସଚିବଙ୍କୁ ହତ୍ୟା କରିବା ପାଇଁ ଭାରତ ପକ୍ଷରୁ ହୋଇଥିବା ଷଡ଼ଯନ୍ତ୍ର ସଂପର୍କରେ କେତେକ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଛି ସେ ନେଇ ଶ୍ରୀ ସିରିସେନ ଆଲୋଚନା କରିଥିଲେ ଏହିଭଳି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ଶ୍ରୀ ସିରିସେନ କହିଛନ୍ତି ଏଭଳି ମନ୍ଦ ଉଦ୍ଦେଶ୍ୟ ସୃଷ୍ଟିକାରୀ ରିପୋର୍ଟ ଭିଭିହୀନ ଏବଂ ଦୁଇଦେଶ ମଧ୍ୟରେ ଥିବା ସୁସଂପର୍କକୁ ବିଗାଡ଼ିବା ପାଇଁ ଏହା ଉଦ୍ଦିଷ୍ଟ ଏହି ଖବରକୁ ଖଶ୍ଚନ କରିବାରେ ସେ ନିଜେ ଏବଂ ତାଙ୍କ ସରକାର ବ୍ୟକ୍ତିଗତ ଭାବେ ଗ୍ରହଣ କରିଥିବା ପଦକ୍ଷେପ ସଫପର୍କରେ ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି ସେ ଶ୍ରୀ ମୋଦିଙ୍କୁ ନିଜର ଜଣେ ଅତି ଘନିଷ୍ଠ ବନ୍ଧୁ ବୋଲି ଅଭିହିତ କରିଛନ୍ତି ଦୁଇଦେଶର ସଂପର୍କକୁ ଅତୁଟ ରଖିବା ସହ ପାରସ୍କାରିକ ସ୍ୱାର୍ଥ ଜନିତ ବ୍ୟାପାରରେ ମିଳିମିଶି କାମ କରିବାକୁ ଶ୍ରୀ ସିରିସେନା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ନିର୍ଭର ପ୍ରତିଶ୍ରତି ଦେଇଛନ୍ତି ଏହି ଘଟଣାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଓ ତାଙ୍କ ସରକାର ତୁରନ୍ତ ପଦକ୍ଷେପ ନେଇ ବିଭ୍ରାନ୍ତିକର ରିପୋର୍ଟକୁ ଖଣ୍ଡନ କରିଥିବାରୁ ଶ୍ରୀ ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଥମେ ପଡ଼ୋଶୀ ନୀତିରେ ଭାରତ ବିଶ୍ୱାସ କରେ ଶ୍ରୀଲଙ୍କା ସହିତ ଭାରତ ତା'ର ସୁସଂପର୍କକୁ ଅବ୍ୟାହତ ରଖିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ କହିଛନ୍ତି ଭୁଟାନ୍ ଇଲେକ୍ସନ୍ ଭୁଟାନରେ ଆଜି ତୂତୀୟ ସାଧାରଣ ନିର୍ବାଚନ ପାଇଁ ମତଦାନ ହେଉଛି

ଏଥିରେ ଡୂକ୍ ନାୟମରୂପ ସୋଗପା ଡିଏନ୍ଟି ଏବଂ ଡୃକ୍ ଫୁଏନ୍ଶୁମ୍ ସୋଗ୍ପା ଡିପିଟି ଦଳ ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି ଆମ ସମ୍ଭାଦତାତା ଜଣାଇଛନ୍ତି ଯେ ଭୂଟାନର ନିର୍ବାଚନ କମିଶନ ଅବାଧ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି

ପିଏମ୍ ବୈଷ୍ଣବ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ 'ବୈଷ୍ଣବ ଜନ ତୋ ତେନେ କହିଏ'କୁ ପୂଥିବୀର ସ୍ୱନାମଧନ୍ୟ ଗାୟକମାନଙ୍କ ପାଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ଭାଷାରେ ଗାନକରିବା ପାଇଁ ପଠାଇଛନ୍ତି ଗତକାଲି ଏକ ଟୁଇଟ୍ ବାର୍ଭାରେ ପ୍ରଧାନମନ୍ତ୍ରୀ ଗାନ୍ଧିଜୀଙ୍କ ପ୍ରିୟ ଭଜନକୁ ଚୀନ୍ କାନାଡା କାମେରୁନ୍ ହଙ୍ଗେରୀ ଏବଂ ବୃନେଇ ପ୍ରଭୃତି ଦେଶର ସଂଗୀତକାରମାନଙ୍କୁ ପଠାଇଛନ୍ତି

ପ୍ରେସିଡେଣ୍ଟ ଆକବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଏମ୍ଜେ ଆକବରଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେଇଛନ୍ତି ଯୌନ ନିର୍ଯାତନା ଅଭିଯୋଗରେ ଶ୍ରୀ ଆକବର ଇସ୍ତଫା ଦେଇଛନ୍ତି ଏହି ମାମଲାରେ ସେ ଅଭିଯୋଗକାରୀଙ୍କ ବିରୋଧରେ ଏକ ମାନହାନୀ ମୋକଦ୍ଦମା ମଧ୍ୟ ରୁଜୁ କରିଛନ୍ତି

ରାଜ୍ୟପାଳ ସତ୍ପାଲ ମଲିକ ଭିଡ଼ିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ବ୍ୟାଙ୍କଗୁଡ଼ିକର ଶୁଭାରମ୍ଭ କରିଛନ୍ତି ଏଥିରେ ଲଦାଖ ସ୍ୱୟଂଶାସିତ ପାର୍ବତ୍ୟାଞ୍ଚଳ ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଦୋର୍ଜି ମୁଟୁପ୍ ପ୍ରମୁଖ ଯୋଗ ଦେଇଥିଲେ ରାଜ୍ୟର ଅଧିକରୁ ଅଧିକ ଗ୍ରାମାଞ୍ଚଳର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇବା ଏବଂ ଆର୍ଥିକ ସମାବେଶୀ ପ୍ରକ୍ରିୟାରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାିଇଛି

ପୁଲିସ୍ ସୂତ୍ରରୁ ପ୍ରକାଶ ଯେ କେଟ୍ସଠାରେ ଥିବା ଏକ ବୈଷୟିକ କଲେଜରେ ଜଣେ ଛାତ୍ର ହଠାତ୍ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିବା ସହ ନିଜ ଉପରକୁ ଗୁଳି ଚଳାଇ ପ୍ରାଣ ହରାଇଛି ଏହି ସମୟରେ କେତେକ ଶ୍ରେଣୀଗୃହରେ ବିସ୍ଫୋରଣ ମଧ୍ୟ ଘଟିଥିଲା ତଦନ୍ତକାରୀ ଦଳର କହିବା ଅନୁସାରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ କମ୍ ବୟସର

ହତ୍ୟାକାଣ୍ଡର କାରଣ ସଂପର୍କରେ ଅନୁସନ୍ଧାନ ଚାଲିଛି

କୃଷ୍ଣସାଗରର ସୋଚିଠାରେ ଛୁଟି କଟାଉଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି

ଏହି ବିସ୍ତାରବାଦି କାର୍ଯ୍ୟକୁ ଅଧିକାଂଶ ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧ କରୁଛନ୍ତି ରୁଷିଆ ଦ୍ୱାରା କ୍ରିମିଆ ଅଧିକୃତ ହେବା ପରେ ସେଠାରେ ରୁଷ ସମର୍ଥବାଦୀ ଓ ୟୁକ୍ରେନ୍ ସମର୍ଥବାଦୀଙ୍କ ମଧ୍ୟରେ ମଝିରେ ମଝିରେ ହିଂସାକାଣ୍ଡ ଘଟ୍ଟିଛି ପିଏମ୍ ବିଜେପି ୱାର୍କର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ଉତ୍ଥାପନ ପାଇଁ ନାହିଁ ଗତକାଲି ସେ ନରେନ୍ଦ୍ର ମୋଦି ଆପ୍ ଜରିଆରେ ଚାତ୍ରା ଘାଜିପୁର ହୋସଙ୍ଗାବାଦ ପାଲି ଏବଂ ଉତ୍ତର ମୁମ୍ୟାଇ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି କର୍ମକର୍ତ୍ତାଙ୍କ ସହ ଭାବ ବିନିମୟ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ଲୋକମାନଙ୍କର ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି ସେ କହିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ ଶାସନ ସମୟରେ ରୋଗାକାନ୍ତ ରାଜ୍ୟ ଭାବେ ଜଣାଶ୍ରଣା ଥିଲା ତେବେ ଶିବରାଜ ସିଂ ଚୌହାନ ସରକାରଙ୍କ ଉଉମ କାର୍ଯ୍ୟଶୈଳୀ ଯୋଗୁଁ ବର୍ତ୍ତମାନ ଏହା ଏକ ଆଦର୍ଶ ରାଜ୍ୟର ପରିଚୟ ପାଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସବ୍କା ସାଥ ସବ୍କା ବିକାଶ ମନ୍ତ୍ରେ ବିଶ୍ୱାସ କର୍ତ୍ଛନ୍ତି ସେ କହିଛନ୍ତି ବିଜେପି କେବଳ ସରକାର ଗଠନ କରି କ୍ଷମତାରେ ରହିବ ନାହିଁ ଏହା ଭାରତମାତାର ସେବା କରିବା ସହ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବ ହଜ୍ ନକ୍ଭୀ ଆସନ୍ତା ବର୍ଷ ହେବାକୁ ଥିବା ହଜ୍ ଯାତ୍ରାପାଇଁ ଆଜିଠାରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହେବ

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ଭି ଗତକାଲି ମୁମ୍ଭାଇଠାରେ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଆସନ୍ତା ହଜ୍ ଯାତ୍ରାକୁ ସୁରକ୍ଷିତ କରିବାପାଇଁ ଭାରତ ଏବଂ ସାଉଦୀ ଆରବ ଯଥେଷ୍ଟ ସମୟ ପୂର୍ବରୁ ପଦକ୍ଷେପ ନେଉଛନ୍ତି

କୋଙ୍କଣ ଡିଭିଜନ୍ର କମିଶନର ଏହାର ମୁଖ୍ୟ ରହିବେ ଜଙ୍ଗଲ ଜମିର ସୁରକ୍ଷା ଲୁଣା ଜଙ୍ଗଲର ଜବରଦଖଲକୁ ରୋକିବା ଏବଂ ଉପକୂଳ ପରିବେଶ ପରିଚାଳନା କ୍ଷେତ୍ରରେ ଏହି କମିଟି ସର୍ବୋଚ୍ଚ ନିଷ୍କଭି ଗ୍ରହଣକାରୀ ସଂଗଠନ ଭାବେ କାର୍ଯ୍ୟ କରିବେ ବ୍ୟାଡମିଣ୍ଟନ ଡେନ୍ମାର୍କ ଓପନ୍ ବ୍ୟାଡମିଣ୍ଟନରେ ଆଜି କିଦାୟି ଶ୍ରୀକାନ୍ତ ଓ ସାଇନା ନେହୱାଲ ପାଞ୍ଚଜଣ ଭାରତୀୟ ବ୍ୟାଡମିଶ୍ଚନ ଖେଳାଳିଙ୍କ ସହ ପ୍ରିକ୍ତାର୍ଟର ମ୍ୟାଚ୍ ଖେଳିବେ ପୁରୁଷ ସିଙ୍ଗଲ୍ସରେ ସପ୍ତମ ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତ ଚୀନ୍ର ଲିନ୍ ଦାନଙ୍କୁ ଭେଟିବାକୁ ଥିବାବେଳେ ସମୀର ବର୍ମା ଇଣ୍ଡୋନେସିଆର କୋନାତାନ କ୍ରିଷ୍ଟିଙ୍କୁ ଭେଟିବେ

ହକି ଏସୀୟ ପୁରୁଷ ହକି ଚମ୍ପିୟନ୍ସ ଟ୍ରଫି ଆଜିଠାରୁ ଓମାନ୍ର ମାସ୍କାଟ୍ଠାରେ ଆରମ୍ଭ ହେବ